ଏହା ମଧ୍ୟ ସ୍ଥାନୀୟ ଅର୍ଥନୀତିକୁ ଅନେକ ମାତ୍ରାରେ ସାହାଯ୍ୟ କରିବ ଶ୍ରୀ ମୋଦୀ କହିଛନ୍ତି ଭଗବାନ ରାମ ସର୍ବଦା ଲୋକମାନଙ୍କ ପାଇଁ ପ୍ରେରଣାର ଉସ ହୋଇଛନ୍ତି ଓ ଗୁରୁ ନାନକ ଏବଂ ସନ୍ଥ କବୀରଙ୍କ ଭଳି ମହାନ ବ୍ୟକ୍ତିମାନଙ୍କ ବାଣୀରେ ଏହାର ପ୍ରତିଫଳନ ଘଟିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ମୂଲ୍ୟବୋଧଗୁଡ଼ିକ ପକ୍ଷପାତବିହୀନ ଓ ଏଥିରେ ଦେଶର ବିବିଧତାରେ ଏକତାର ପ୍ରତିଫଳନ ଘଟିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭଗବାନ ରାମ ମଧ୍ୟ ସବ୍ କା ସାଥ୍ ସବ୍କା ବିକାଶର ପ୍ରତିନିଧିତ୍ୱ କରୁଛନ୍ତି ମାନବ ଜୀବନରେ ଏହି ମୂଲ୍ୟବୋଧର ସର୍ବଦା ପ୍ରାସଙ୍ଗିକତା ରହିଥିବାର ଶ୍ରୀମୋଦୀ ଉଲ୍ଲେଖ କରିଛନ୍ତି

ଏହି ଅବସରରେ ସେଠାରେ ରାମ ମନ୍ଦିର ସହ ସଂଶ୍ଳିଷ୍ଟ ବହୁ ସାଧୁସନ୍ତୁ ଧର୍ମଗୁରୁ ଓ ଧାର୍ମିକ ନେତାମାନେ ଉପସ୍ଥିତ ଥିଲେ ସ୍ୱର୍ଗତ ଅଶୋକ ସିଂହଲଙ୍କ ପରିବାରର ମହେଶ ଭାଗଚଣ୍ଡକା ଓ ପବନ ସିଂହଲ ଭୂମିପ୍ରଜନ ଉତ୍ସବରେ ମୁଖ୍ୟ ଜଜମାନ ଥିଲେ ପ୍ରଧାନମନ୍ତ୍ରୀ ରାମଜନ୍ମଭୂମି ଓ ହନୁମାନ ମନ୍ଦିର ଦର୍ଶନ କରିବାରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଛନ୍ତି ପୂର୍ବରୁ ସେ ଏକ ପାରିଜାତ ବୃକ୍ଷର ଚାରା ରୋପଣ କରିବା ପରେ ଭୂମି ପୂଜନ ଉହବରେ ଯୋଗଦେଇଥିଲେ ଶ୍ରୀ ମୋଦି ରାମମନ୍ଦିର ଉପରେ ଏକ ଡାକଟିକଟକୁ ମଧ୍ୟ ଉନ୍ଜୋଚନ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପକ୍ଷରୁ କାଷ୍ଟ ନିର୍ମିତ କୋଦଶ୍ଡ ରାମଙ୍କ ପ୍ରତିମୂର୍ତ୍ତି ଉପହାର ସ୍ୱରୂପ ପ୍ରଦାନ କରାଯାଇଛି ପ୍ରେଜ୍ ରାମ ଟେମ୍ପୁଲ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଯୋଧ୍ୟାଠାରେ ରାମ ମନ୍ଦିର ନିର୍ମାଣ ପାଇଁ ଭିଭିପ୍ରସ୍ତର ସ୍ଥାପନ ହୋଇଥିବାରୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇନ୍ତି ଟ୍ୱିଟ୍ କରି ଶ୍ରୀ କୋବିନ୍ଦ କହିଛନ୍ତି ଅଯୋଧ୍ୟାଠାରେ ରାମମନ୍ଦିର ନିର୍ମାଣ ଆଇନ ଅନୁସାରେ କରାଯାଉଛି ଓ ଏଥିରେ ଭାରତରେ ସାମାଜିକ ସଦ୍ଭାବନାର ପ୍ରକୃତ ପ୍ରତିଫଳନ ହୋଇଛି ସେ କହିଛନ୍ତି ରାମମନ୍ଦିର ପରିସର ଆଧୁନିକ ଭାରତର ଏକ ପ୍ରତୀକ ଭାବେ ସର୍ବଦା ଜଣାଯିବ

କିଛି ଟ୍ପିଟ୍ ବାର୍ତ୍ତାରେ ଶ୍ରୀ ନାଇଡ଼ୁ କହିଛନ୍ତି ଅଯୋଧ୍ୟାର ରାଜା ଭାବେ ଭଗବାନ ରାମ ଏଭଳି ଏକ ନୈତିକ ମ୍ବଲ୍ୟବୋଧ ଭିତ୍ତିକ ଜୀବନଯାପନ କରିଥିଲେ ଯାହା ଆଜି ପର୍ଯ୍ୟନ୍ତ ସମସ୍ତଙ୍କୁ ଅନୁପ୍ରାଣୀତ କରିଆସୁଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକବିଂଶ ଶତାବ୍ଦୀକୁ ଜ୍ଞାନର ଯୁଗ ଭାବେ ବର୍ଣ୍ଣନା କରିଛନ୍ତି ଭାରତକୁ ଜ୍ଞାନକ୍ଷେତ୍ରରେ ଏକ ମହାଶକ୍ତିରେ ପରିଣତ କରିବା ପାଇଁ ଶିକ୍ଷାଦାନ ଗବେଷଣା ଓ ନବୀକରଣ ଉପରେ ପଦକ୍ଷେପ ଗ୍ରହଣ କରାଯାଉଛି

ସମସ୍ତଙ୍କୁ ଉତ୍ତମ ମାନର ଶିକ୍ଷା ପ୍ରଦାନ ପାଇଁ କିଛିଦିନ ପୂର୍ବେ ନୂଆ ଜାତୀୟ ଶିକ୍ଷାନୀତିର ଶୁଭାରୟ କରାଯାଇଛି ଯାହା ପୁରାତନ ଶିକ୍ଷାନୀତି ସ୍ଥାନରେ ଲାଗୁ ହୋଇଛି

ସୁଶାନ୍ତ ରାଜପୁତ ଡେଥ୍ କେଶ୍ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ଦ୍ୱାରା ତଦନ୍ତ କରିବା ପାଇଁ କେନ୍ଦ୍ର ସରକାର ବିହାର ସରକାରଙ୍କ ସୁପାରିଶ୍କୁ ଗ୍ରହଣ କରିନେଇଥିବା ବିଷୟ ଆଜି ସୁପ୍ରିମକୋର୍ଟରେ ଜଣାଇଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟା କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇ ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ଦ୍ୱାରା ତଦନ୍ତ କରାଯିବାକୁ ବିହାର ସରକାରଙ୍କ ସୁପାରିଶ୍କୁ ଗ୍ରହଣ କରିଥିବାର ଜଣାଇଛନ୍ତି ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କର ଏକ ଆବେଦନର ଶୁଣାରି କରି ଜଷ୍ଟିସ୍ ହୃଷୀକେଶ ରାୟଙ୍କ ଅଧ୍ୟକ୍ଷତାରେ ଏକ ଖଶ୍ଚପୀଠ କହିଛନ୍ତି ସୁଶାନ୍ତଙ୍କ ମୃତ୍ୟୁର ଅସଲ ସତ୍ୟ ଲୋକଲୋଚନକୁ ଆସିବା ଆବଶ୍ୟକ ଏଫ୍ଆଇଆର୍ ପାଟନାରୁ ମୁମ୍ୟାଇକୁ ସ୍ଥାନାନ୍ତରିତ କରିବା ବିଷୟ ଲୋଡ଼ି ରିୟା ଚକ୍ରବର୍ତ୍ତୀ ଆବେଦନ କରିଥିଲେ ରିୟା ଚକ୍ରବର୍ତ୍ତୀଙ୍କର ସୁଶାନ୍ତଙ୍କ ତଥାକଥିତ ଆତ୍ମହତ୍ୟା କରିବା ପଛରେ ପ୍ରଚ୍ଛନ୍ନ ହାତ ଥିବାର ଅଭିଯୋଗ ରହିଛି

ମୁମ୍ୟାଇ ପୋଲିସ୍ ଏହି ମୃତ୍ୟୁ ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ ଚଳାଇଛି ଜନ ହ୍ୟୁମ୍ ଡାଏଡ୍ ନୋବେଲ୍ ପୁରସ୍କାର ବିଜେତା ଜନ୍ ହ୍ୟୁମ୍ ଦୀର୍ଘଦିନ ଅସୁସ୍ଥ ରହିବା ପରେ ଗତକାଲି ଇହଲୀଳା ସମ୍ଭରଣ କରିଛନ୍ତି

ସେ ଉତ୍ତର ଆୟାରଲାଣ୍ଡର ଜଣେ ବରିଷ୍ଣ ରାଜନୈତିକ ନେତା ଥିଲେ

ସ୍ୱର୍ଗତ ହ୍ୟୁମ୍ ତତ୍କାଳୀନ ସିନ୍ ଫେନ୍ର ନେତା ଗେରି ଆଦାମସଙ୍କ ସହ ଶାନ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ କଥାବାର୍ତ୍ତା କରିଥିଲେ

ତାଙ୍କ ସହ ଅଲ୍ଷ୍ଟର ୟୁନିୟନିଷ୍ଟ୍ ପାର୍ଟିର ତତ୍କାଳୀନ ନେତା ଡାଭିଡ୍ ଟ୍ରେମ୍ବଲ ମଧ୍ୟ ନୋବେଲ୍ ଶାନ୍ତି ପୁରସ୍କାର ପାଇଥିଲେ ଉତ୍ତର ଆୟାରଲାଣ୍ଡ୍ରେ ଦୀର୍ଘ ତିନିଦଶନ୍ଧି ଧରି ଶାନ୍ତିପୂର୍ଣ୍ଣ ଗଣତାନ୍ତିକ ରାଜନୀତି ପାଇଁ ସ୍ୱର୍ଗତ ହ୍ୟମ୍ଙ୍କର ବିଶ୍ୱରେ ଲୋକପ୍ରିୟତା ବୃଦ୍ଧି ପାଇଥିଲା

ଟ୍ୱିଟ୍ କରି ଶ୍ରୀ ନାଇଡୁ ସେମାନଙ୍କୁ କହିଛନ୍ତି ଏହା ଉଭୟ ସେମାନଙ୍କ ପାଇଁ ଓ ସେମାନଙ୍କ ଅଭିଭାବକଙ୍କ ପାଇଁ ଖୁସି ଓ ଗର୍ବ ଅନୁଭବ କରିବାର ସମୟ ଉପରାଷ୍ଟ୍ରପତି କହିଛନ୍ତି ବର୍ତ୍ତମାନ ସେମାନେ ସେମାନଙ୍କର ଉଜ୍ଜଳ ଭବିଷ୍ୟତ ପଥରେ ଅଗ୍ରସର ହେବା ସହ ଦେଶର ଜନସାଧାରଣଙ୍କ ସେବା କରିବାକୁ ପ୍ରଚୁର ସୁଯୋଗ ପାଇବେ କୃତକାର୍ଯ୍ୟ ହୋଇଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି ଯେତେବେଳେ ସେମାନେ କୌଣସି ଦ୍ୱନ୍ଦର ସମ୍ମୁଖୀନ ହେବେ ସେତେବେଳେ ସେମାନେ ଗାନ୍ଧିଜୀଙ୍କର ଉପଦେଶକୁ ସ୍କରଣ କରିବେ ଶ୍ରୀ ନାଇଡୁ କହିଛନ୍ତି ପ୍ରତ୍ୟେକ ପ୍ରଶାସନିକ ସେବା ଅଫିସର ଦେଶର ଗରିବ ଲୋକମାନଙ୍କ ସେବା ପାଇଁ ନିଜକ୍ତ ନିୟୋଜିତ କରିବା ଉଚିତ ସେମାନେ ଯେତେ ବି ଉଚ୍ଚସ୍ତରକ୍ତ ଯାଆନ୍ତୁ ନା କାହିଁକି ସର୍ବଦା ନିଜର ମୌଳିକତାକୁ ମନେରଖିବା ପାଇଁ ଉପରାଷ୍ଟ୍ରପତି ସେମାନଙ୍କୁ ପରାମର୍ଶ ଦେଇଛନ୍ତି

ଶ୍ରୀଲଙ୍କାର ଷୋଡ଼ଶ ସଂସଦୀୟ ନିର୍ବାଚନ କୋଭିଡ୍ ନାଇଷ୍ଟିନ୍ ସମ୍ୟନ୍ଧୀୟ ସମସ୍ତ କଟକଣା ଓ ସତର୍କତାମୂଳକ ପଦକ୍ଷେପଗୁଡ଼ିକର ପାଳନ କରାଯାଇ ଅନୁଷ୍ଠିତ ହେଉଛି

କୋଭିଡ୍ ନାଇଣ୍ଟିନ୍ ପରିସ୍ଥିତି ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖି ଭୋଟଦାନ ସମୟକୁ ଆଉ ଏକଘଣ୍ଟା ସଂପ୍ରସାରଣ କରାଯାଇଛି ଆସନ୍ତା କାଲି ଭୋଟ୍ ଗଶତି ହେବ ଓ ସନ୍ଧ୍ୟାସୁଦ୍ଧା ଫଳାଫଳ ଜଣାପଡ଼ିଯିବ

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେ ଓ ପୂର୍ବତନ ରାଷ୍ଟ୍ରପତି ମୈତ୍ରିପାଳ ଶିରିସେନାଙ୍କ ସମେତ ବହ୍ର ବଡ଼ବଡ଼ ରାଜନୈତିକ ନେତା ସଂସଦୀୟ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ପୂର୍ବରୁ କୋଭିଡ୍ ନାଇଣ୍ଟିନ୍ ପାଇଁ ଶ୍ରୀଲଙ୍କା ସଂସଦୀୟ ନିର୍ବାଚନକୁ ଦୁଇଥର ସ୍ଥଗିତ ରଖାଯାଇଥିଲା